ଯେଉଁ ଦୁଇଟି ଚିନିକଳ କାର୍ଯ୍ୟକ୍ଷମ ରହିଛି ତାହା ମଧ୍ୟ ଉପାଦନ ଅର୍ଥଠାରୁ ବିକ୍ରୀ ଅର୍ଥ କମ୍ ଥିବାରୁ ଚିନିକଳଗୁଡ଼ିକ ଷତିରେ ଚାଲୁଛନ୍ତି

ହାଇ ରିଜଲ୍ୟୁସନ୍ କ୍ୟାମେରା ଖଞ୍ଞା ଯାଇଥିବା ଏହି ଉପଗ୍ରହକୁ ସହରାଅଳ ଯୋଜନା ମୌଳିକ ଢ଼ାଆ ବିକାଶ ଏବଂ ଉପକୂଳବର୍ତ୍ତୀ ଜମିର ବ୍ୟବହାର ଆଦି କ୍ଷେତ୍ରରେ ଉପଯୋଗ କରାଯାଇ ପାରିବ

ଯେପର୍ଯ୍ୟନ୍ତ ଗାଡ଼ିର ଫିଟ୍ନେସ୍ ପ୍ରମାଶପତ୍ର ରହିଛି ସେ ପର୍ଯ୍ୟନ୍ତ ଗାଡ଼ି ଚଳାଇବାରେ ସମସ୍ୟା ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ ମଧ୍ୟ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା

ବ୍ରହ୍କପୁର ଛତ୍ରପୁର ଆସିକା ଭଞ୍ଞନଗରରୁ ଘରୋଇ ବସ୍ ଚଳାଚଳ କରୁନଥିବା ସୂଚନା ମିଳିଛି

ଗାକ୍ଷୀଙ୍କ ଉପରେ ଏକ ବାର୍ଷିକ ପତ୍ର ଲିଖନ ପ୍ରତିଯୋଗିତା 'ଢାଇ ଅକ୍ଷର' ଆୟୋଜନ କରାଯାଉଛି ଚଳିତ ବର୍ଷ ଏହି ରାଜ୍ୟ ତଥା ଜାତୀୟସ୍ତରର ପ୍ରତିଯୋଗିତାର ବିଷୟବସ୍କୁ ରଖାଯାଇଛି ପ୍ରିୟ ବାପୁ ଆପଣ ଅମର ଅଟନ୍ତି

ଗାଡ଼ିଚାଳକମାନେ ସତର୍କତା ଅବଲମ୍ୟନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି